ଟ୍ୱିଟ୍ ଯୋଗ ଶ୍ରୀ ଶାହା କହିଛନ୍ତି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଭଲ ଥିଲେ ମଧ୍ୟ ଡାକ୍ତରଙ୍କ ପରାମର୍ଶକ୍ରମେ ସେ ହସ୍କିଟାଲ୍ରେ ଭର୍ତ୍ତି ହୋଇଛନ୍ତି କୋଭିଡ୍ର ପ୍ରାରମ୍ଭିକ ଲକ୍ଷଣ ଦେଖାଦେବା ପରେ ସେ କୋଭିଡ୍ ନାଇଷ୍ଟିନ୍ ପରୀକ୍ଷା କରାଇଥିଲେ ତାଙ୍କ ସଂସ୍କର୍ଶରେ ଆସିଥିବା ଲୋକମାନେ ସଙ୍ଗରୋଧରେ ରହିବା ପାଇଁ ଶ୍ରୀ ଶାହା ଅନ୍ତରୋଧ କରିଛନ୍ତି

ଏମ୍ଏସ୍ଏମ୍ଇ କ୍ଷୁଦ୍ର ଅତିକ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ନୀତିନ୍ ଗଡ଼କରୀ ଭାରତକ୍ ଧ୍ୟପକାଠି ଉତ୍ପାଦନ ଷେତ୍ରରେ ଆତ୍ମନିର୍ଭର କରିବାପାଇଁ ଖଦୀ ଓ ଗ୍ରାମୋଦ୍ୟୋଗ କମିଶନ୍ଦ୍ୱାରା ପ୍ରସ୍ତାବିତ ଅନନ୍ୟ ନିଯୁକ୍ତି ସୃଷ୍ଟି କାର୍ଯ୍ୟକ୍ରମକୁ ମଞ୍ଜୁରି ପ୍ରଦାନ କରିଛନ୍ତି 'ଖଦୀ ଅଗରବତୀ ଆତ୍ମନିର୍ଭର ମିଶନ' ନାମରେ ନାମିତ ଏହି କାର୍ଯ୍ୟକ୍ରମ ଦେଶର ବିଭିନ୍ନ ଭାଗରେ ଥିବା ବେକାର ଏବଂ ପ୍ରବାସୀ ଶ୍ରମିକମାନଙ୍କ ନିମନ୍ତେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ଲକ୍ଷ୍ୟ ରଖିଛି ଏହାର ଆଗୁଆ ପ୍ରକଳ୍ପ ଖୁବ୍ଶୀଘ୍ର ଆରମ୍ଭ କରାଯିବ ଏବଂ ଏହି ପ୍ରକଳ୍ପ ପୂର୍୍ଣ୍ଣମାତ୍ରାରେ କାର୍ଯ୍ୟକାରୀ ହେବା ପରେ ଧ୍ରପକାଠି ଉଦ୍ୟୋଗରେ ହଜାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ଏହି ଯୋଜନା ଅଧୀନରେ ଖଦୀ ଓ ଗ୍ରାମୋଦ୍ୟୋଗ କମିଶନ୍ ସଫଳ ଘରୋଇ ଧ୍ରପକାଠି ନିର୍ମାତାମାନଙ୍କ କରିଆରେ କାରିଗରମାନଙ୍କୁ ଅଗରବତୀ ପ୍ରସ୍ତୁତକାରୀ ମେସିନ୍ ଓ ଆନୁଷଙ୍ଗିକ ଯନ୍ତ୍ରପାତି ଯୋଗାଇ ଦେବ ଧ୍ୟପକାଠି ନିର୍ମାତାମାନେ ବ୍ୟବସାୟ ଅଂଶୀଦାର ଭାବେ କମିଶନ୍ ସହ ଚୂକ୍ତିବଦ୍ଧ ହେବେ ସ୍ଥାନୀୟ ଉତ୍ପାଦକୁ ପ୍ରୋହାହନ ଦେବା ଉଦ୍ଦେଶ୍ୟରେ କେବଳ ସ୍ଥାନୀୟ ଭାବେ ପ୍ରସ୍ତୁତ ଯନ୍ତ୍ରପାତି କ୍ରୟ କରିବାପାଇଁ ଖଦୀ ଓ ଗ୍ରାମୋଦ୍ୟୋଗ କମିଶନ୍ ନିଷ୍ପଭି ନଇେଛି

ଏହି ଅବସରରେ ରେଳମନ୍ତ୍ରୀ ପିୟୁଷ୍ ଗୋୟଲ୍ ଅବସର ଗ୍ରହଣ କରୁଥିବା କର୍ମଚାରୀମାନଙ୍କୁ ସେମାନଙ୍କର ରେଳବାଇକୁ ଉଲ୍ଲେଖନୀୟ ଅବଦାନ ଓ ଉତ୍ଗୀକୃତ ସେବା ପାଇଁ ସାଧୁବାଦ ଜଣାଇଛନ୍ତି ରାଷ୍ଟ୍ର ନିର୍ମାଣ ପ୍ରକ୍ରିୟାକୁ ଅଧିକ ସମୃଦ୍ଧ କରିବା ସହିତ ସମାଜକୁ ସୁଫଳ ପହଞ୍ଚାଉଥିବା କାର୍ଯ୍ୟ କାରି ରଖିବାପାଇଁ ଶ୍ରୀ ଗୋୟଲ୍ ଏହି ଅବସରରେ ପରାମର୍ଶ ଦେଇଛନ୍ତି ରେଳବାଇକୁ ଅଧିକ ଉନ୍ନତ ଓ ବିକଶିତ କରିବା ଦିଗରେ ଅବଦାନ ପାଇଁ ଶ୍ରୀ ଗୋୟଲ୍ କର୍ମଚାରୀମାନଙ୍କ ଭୂମିକାର ପ୍ରଶଂସା କରିଛନ୍ତି କୋଭିଡ୍ ବିରୋଧରେ କାରି ଥିବା ସଂଗ୍ରାମରେ ସେମାନଙ୍କର ଭୂମିକା ପାଇଁ ମଧ୍ୟ ସେ ରେଳବାଇ କର୍ମଚାରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଉହବରେ ଯୋଗଦେଇ ଏହାକୁ ସ୍କରଣୀୟ କରିଥିବାରୁ ଅବସର ଗ୍ରହଣ କରୁଥିବା କର୍ମଚାରୀମାଣେନ ଶ୍ରୀ ଗୋୟଲ୍ଙ୍କୁ ଧନ୍ୟବାଦ ଜଣାଇଛନ୍ତି

ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିଛନ୍ତି ଟ୍ୱିଟ୍ କରି ଶ୍ରୀ କୋବିନ୍ଦ୍ କହିଛନ୍ତି ତୂଣମୂଳ ସ୍ତରରେ ଜନସାଧାରଣଙ୍କ ସେବା ସହ ଦୁଇ ଥର ଲୋକସଭା ସାଂସଦ ଭାବେ କାର୍ଯ୍ୟ କରି ସେ ସମ୍ମାନର ଅଧିକାରିଣୀ ହୋଇପାରିଥିଲେ ରାଷ୍ଟ୍ରପତି ଦିବଂଗତ ନେତ୍ରୀଙ୍କ ପରିବାର ଏବଂ ଅନୁଗାମୀମାନଙ୍କୁ ମଧ୍ୟ ସମବେଦନା କଣାଇଛନ୍ତି ସେହିପରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି କାନ୍ପୁରରେ ଦଳକୁ ତୃଶମୂଳ ସ୍ତରରେ ଶକ୍ତିଶାଳୀ କରିବା ସହ ନିଜର କାର୍ଯ୍ୟଦକ୍ଷତା ଏବଂ ଶ୍ରମନିଷ୍ଠା ଯୋଗୁଁ ସେ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଥିଲେ ବୋଲି ଶ୍ରୀ ସିଂହ ଟ୍ୱିଟ୍ କରି କହିଛନ୍ତି ୱାର୍ଲଡ ସାଂସ୍କିଟ୍ ଡେ ବିଶ୍ୱ ସଂସ୍କୃତ ଦିବସ ଅବସରରେ ଆକାଶବାଣୀ ପକ୍ଷରୁ ସଂସ୍କୃତ ଭାଷାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆସନ୍ତାକାଲି ପ୍ରସାର କରାଯିବ

ସଂସ୍କୃତ ଭାଷାରେ ନିର୍ମିତ ଚଳଚ୍ଚିତ୍ର 'ପ୍ରିୟମାନସମ୍' ଓ 'ପୂଣ୍ୟକୋଟି'ର କିଛି ସଂକଳିତ ଅଂଶ ଏବଂ ବିଶ୍ୱର ଏକମାତ୍ର ଦୈନିକ ସଂସ୍କୃତ ସମ୍ପାଦପତ୍ର 'ସୁଧର୍ମ'ର ସମ୍ପାଦକମଣ୍ଡଳୀଙ୍କ ସହ ସାକ୍ଷାତ୍କାର ଏହି କାର୍ଯ୍ୟକ୍ରମର ବିଶେଷ ଆକର୍ଷଣ ହେବ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡକ୍ଟର ରମେଶ ପୋଖରିଆଲ ନିଶଙ୍କ ସଂସ୍କୃତ ଭାଷାରେ ଲିଖିତ ଏକ ସ୍ୱତନ୍ତ୍ର ବାର୍ତ୍ତାରେ ସଂସ୍କୃତ ଭାଷାର ଗୁରୁତ୍ୱ ସମ୍ପର୍କରେ ଉଲ୍ଲେଖ କରିଛନ୍ତି ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ 'ଏକ୍ ଭାରତ ଶ୍ରେଷ ଭାରତ' ଭାଗରେ ସଂସ୍କୃତ ହିନ୍ଦୀ ଓ ଗୁଜୁରାଟୀ ଭାଷାରେ ବହୁଳ ଭାବେ ବ୍ୟବହୃତ ଶବ୍ଦଗୁଡ଼ିକର ଅନୁବାଦ ମଧ୍ୟ ସ୍ଥାନ ପାଇବ ଆକାଶବାଣୀର ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସଂସ୍କୃତ ଭାଷାକୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବାର ପ୍ରୟାସ କରାଯାଇଛି ଫ୍ଲୁଡ୍ ବିହାର ଗଣ୍ଡକ ବୃହି ଗଶ୍ତକ ବାଗମତୀ ଆଦି ନଦୀରେ ଜଳସ୍ତର ବୃଦ୍ଧି ପାଇବା ଫଳରେ ବିହାରରେ ବନ୍ୟା ପରିସ୍ଥିତି ଉଦ୍ବେଗଜନକ ହୋଇପଡ଼ିଛି ଅନେକ ନୂଆ ନୂଆ ଇଲାକାରେ ବନ୍ୟାଜଳ ପ୍ରବେଶ କରିଛି ଏହାକୁ ଦୃଷ୍ଟିରେ ରଖି ଦରଭଙ୍ଗା ଏବଂ ସମସ୍ତିପୁର ଜିଲ୍ଲାରେ ବ୍ୟାପକ ସତର୍କତା ଅବଲମ୍ଭନ କରାଯାଇଛି

ଗୋପାଳଗଞ୍ଜ ମଧୁବନୀ ସୀତାମାଢ଼ି ଏବଂ ପଶ୍ଚିମ ଚମ୍ପାରନ୍ ଆଦି ଅଞ୍ଚଳରେ ବନ୍ୟା ପରିସ୍ଥିତି ଅଧିକ ଉଦ୍ବେଗଜନକ ରହିଛି

ରେଳ ଧାରଣା ଉପରେ ବନ୍ୟାଜଳ ପ୍ରବେଶ କରିବା ଯୋଗୁଁ ପୂର୍ବ କେନ୍ଦ୍ରୀୟ ରେଳବାଇର ଦରଭଙ୍ଗା ସମ୍ଭିପ୍ରର ସେକୁନ ମଧ୍ୟରେ ରେଳସେବାକୁ ବନ୍ଦ୍ ରଖାଯାଇଛି ସେହିପରି ବନ୍ୟା ଯୋଗୁଁ ସଡ଼କ ପଥରେ ବ୍ୟାପକ କ୍ଷତି ଘଟିଥିବାରୁ ମୁଜାଫରପୁର ଓ ଛାପ୍ରା ମଧ୍ୟରେ ଯାନବାହନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି ଇତିମଧ୍ୟରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟକ୍ ଜୋର୍ଦାର କରାଯାଇଛି

ଆସାମ ଗଭ୍ ମଲ୍ସ୍ କୋଭିଡ୍ ନାଇଷ୍ଟିନ୍ ନିୟମକୁ କଡ଼ାକଡ଼ି ଭାବେ ପାଳନ କରି ସମସ୍ତ ମଲ୍ ହୋଟେଲ୍ ଏବଂ ରେସ୍ତୋରାଁଗୁଡ଼ିକ ଖୋଲିବାପାଇଁ ଆସାମ ସରକାର ଅନୁମତି ପ୍ରଦାନ କରିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ଏ ସଂକ୍ରାନ୍ତ ଏକ ନିର୍ଦ୍ଦେଶରେ ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସମସ୍ତ ମଲ୍ ଏବଂ ବ୍ୟାୟାମଶାଳାଗୁଡ଼ିକୁ ଖୋଲିବାପାଇଁ ଅନୁମତି ଦେଇଛନ୍ତି

ଭିପି ପିଙ୍ଗାଲି ଭେଙ୍କୟା ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡ଼ୁ କାତୀୟ ପତାକାର ପ୍ରସ୍ତୁତକର୍ତ୍ତା ତଥା ମହାନ୍ ସ୍ୱାଧୀନତା ସଂଗ୍ରାମୀ ପିଙ୍ଗାଲି ଭେଙ୍କୟାଙ୍କ ଜନ୍ମବାର୍ଷିକୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଟ୍ୱିଟ୍ ଯୋଗେ ଶ୍ରୀ ନାଇଡୁ କହିଛନ୍ତି ବହୁ ଶାସ୍ତରେ ପାଣ୍ଡିତ୍ୟ ଅର୍ଜନ କରିଥିବା ପିଙ୍ଗାଲି ଭେଙ୍କୟାଙ୍କ ଭୂବିଜ୍ଞାନ ଶିକ୍ଷା କୃଷି ଓ ବିଭିନ୍ନ ଭାଷା ଉପରେ ବିଶେଷ ରୁଚି ରହିଥିଲା

ହକି ଅଲମ୍ପିକ୍ନ ଟୋକିଓ ଅଲମ୍ପିକ୍୍ରରେ ଯୋଗଦେବାକୁ ଥିବା ଭାରତୀୟ ପୁରୁଷ ଓ ମହିଳା ହକି ଟିମ୍ର ସଦସ୍ୟମାନେ ଆସନ୍ତା ମଙ୍ଗଳବାରଠାରୁ ବେଙ୍ଗାଲୁରୁସ୍ଥିତ ଭାରତୀୟ କ୍ରୀଡ଼ା ପ୍ରାଧିକରଣର ନ୍ୟାସନାଲ ସେଙ୍କର ଅଫ୍ ଏକ୍କଲେନ୍ବଠାରେ ଆରମ୍ଭ ହେବାକୁ ଥିବା ଜାତୀୟ ପ୍ରଶିକ୍ଷଣ ଶିବିରରେ ଯୋଗଦେବେ ବେଙ୍ଗାଲ୍ରରେ ପ୍ରଶିକ୍ଷଣ ଆରମ୍ଭ କରିବା ପାଇଁ ରାଜ୍ୟ ସରକାରଙ୍କ ଆନୁଷ୍ଠାନିକ ଅନୁମତି ମିଳିବା ପରେ ଭାରତୀୟ କ୍ରୀଡ଼ା ପ୍ରାଧକରଣ ପକ୍ଷରୁ ଏହି ନିଷ୍ପଭି ନିଆଯାଇଛି